ବିଜେପି ସିଏମ୍ ସାମାଜିକ ନ୍ୟାୟ ଜାତୀୟ ନିରାପତ୍ତା ଓ ମୋଦି ସରକାରଙ୍କ କଲ୍ୟାଣ ମୂଳକ ଯୋଜନାଗ୍ରଡ଼ିକ ବିଜେପିର ନିର୍ବାଚନ ଇସ୍ତାହାର ହେବ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପି ମୁଖ୍ୟମନ୍ତ୍ରୀମାନଙ୍କର ଦିନବ୍ୟାପି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଜର ବିଭିନ୍ନ ବର୍ଗ ବିଶେଷ କରି ଦଳିତ ଅନ୍ୟାନ୍ୟ ପଛୁଆବର୍ଗ ଗରିବ ଓ କୃଷକମାନଙ୍କ କଲ୍ୟାଣ ପାଇଁ ତାଙ୍କ ସରକାର ଗ୍ରହଣ କରିଥିବା ନିଷ୍ପଭି ଓ ପ୍ରଣୟନ କରିଥିବା ଆଇନ୍ଗ୍ରଡ଼ିକ ସଂକ୍ରାନ୍ତରେ ଗୁରୁତ୍ୱାରୋପ କରିଥିଲେ ବୈଠକ ସଂକ୍ରାନ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ସାମ୍ବାଦିକମାନଙ୍କୁ କହିଛନ୍ତି ଆଗାମୀ ସଂସଦୀୟ ନିର୍ବାଚନ ପାଇଁ ପ୍ରତ୍ୟେକ ରାଜ୍ୟରେ ପ୍ରସ୍ତୁତି ଓ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ନେତାମାନେ ଆଲୋଚନା କରିଛନ୍ତି

ଏହି କାର୍ଯ୍ୟକ୍ରମଗୁଡ଼ିକୁ ଶୀଘ୍ର କାର୍ଯ୍ୟକାରୀ କରି ନିର୍ବାଚନ ସମୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଏନ୍ଆଇଏ ଆରେଷ୍ଟ ଭାରତ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଅସ୍ତ୍ରଶସ୍ତ ତାଲିମ୍ ନେବା ସକାଶେ ପାକିସ୍ତାନ ଅଧିକୃତ କାଶ୍ମୀର ଇଲାକାକୁ ଯୁବକମାନଙ୍କୁ ପଠାଇବା ଲାଗି କଣେ ବ୍ୟକ୍ତିଙ୍କୁ ପ୍ରରୋଚିତ କରିଥିବା ଅଭିଯୋଗରେ ଜାନ୍ମୁ କାଶ୍ମୀରର ଜଣେ ଜେଲ୍ ଡେପୁଟି ସୁପରିଟେଣ୍ଡେଣ୍ଟ୍ଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଗିରଫ୍ କରିଛି ନୂଆଦିଲ୍ଲୀରେ ଏନ୍ଆଇଏ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଜାନ୍ମୁର ଅମ୍ଫାଲା ଜେଲ୍ର ଡେପୁଟି ଜେଲ୍ ସୁପରିଟେଣ୍ଟେଣ୍ଟ୍ ଫେରୋକ୍ ଅହନ୍ମଦ୍ ଲୋନେଙ୍କୁ ମୁଖ୍ୟ ଅଭିଯୁକ୍ତ ଇସାକ୍ ପଲ୍ଲା ସହ ଗିରଫ୍ କରାଯାଇଛି ଅହମ୍ମଦ ଲୋନେ ଇସାକ୍କୁ ସୁଶିଲ ଅହମ୍ମଦ ଭଟ୍ ଓ ଡାନିସ୍ ଗୁଲାମ୍ ଲୋନେକୁ ପାକିସ୍ତାନ ଅଧିକୃତ କାଶ୍ମୀର ଇଲାକାକୁ ପଠାଇବା ପାଇଁ ପ୍ରରୋଚିତ କରିଥିଲେ

ଫେରୋଜ ଲୋନେକୁ ହାଜତରେ ରଖିବା ପାଇଁ ଏନ୍ଆଇଏ ଆଜି କୋର୍ଟରେ ତାଙ୍କୁ ହାଜର କରାଇବ ବୋଲି କହିଛି ଭିମା କୋରେଗାଁ ଭିମାକୋରେଗାଁ ହିଂସାକାଣ୍ଡ ସହ ସଂପୃକ୍ତି ଅଭିଯୋଗରେ ଗତକାଲି ଗିରଫ୍ କରାଯାଇଥିବା ପାଞ୍ଚଜଣ ସନ୍ଦିଗ୍ର ମାଓବାଦୀଙ୍କୁ ଆଜି ପୁଣେର ଏକ ଅଦାଲତରେ ହାଜର କରାଯିବ ତେଲେଙ୍ଗାନା ଓ ଛତିଶଗଡ଼ ପୁଲିସ୍ ସହ ପୁଣେ ପୁଲିସ୍ର ଏକ ଟିମ୍ ମୁମ୍ବାଇ ରାଞ୍ଚି ହାଇଦ୍ରାବାଦ୍ ଦିଲ୍ଲୀ ଫରିଦାବାଦ ଓ ଗୋଆ ସ୍ଥିତ ସେମାନଙ୍କ ଘର ଉପରେ ଚଢ଼ାଉ କରି ଗିରଫ୍ କରିଥିବା ଜଣାପଡ଼ିଛି ମାଓବାଦୀ ଆଦର୍ଶ ଓ ନାଗରିକ ସ୍ୱାଧୀନତା ସୁରକ୍ଷାକର୍ମୀ ଭରାଭରା ରାଓଙ୍କୁ ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ ଅଧୀନରେ ଗିରଫ୍ କରାଯାଇଛି ତାଙ୍କୁ ହାକ୍ତକୁ ନେବାପାଇଁ ବର୍ତ୍ତମାନ ହାଇଦ୍ରାବାଦର ନାମ୍ପାଲି ଅଦାଲତରେ ହାକର କରାଯାଇଛି ପୁଣେର ଜଣେ ପୁଲିସ୍ ଅଧିକାରଙ୍କ ଉକ୍ତିକୁ ଆଧାର କରି ପିଟିଆଇ ସମ୍ବାଦ ସରୋବରାହ ସଂସ୍ଥା କହିଛି ମାଓବାଦୀକର୍ମୀ ଭେର୍ଣ୍ଣନ୍ ଗୋଞ୍ଜାଲ୍ଭେସ୍ ଓ ଅରୁଣ ଫେରେୟାର୍ଙ୍କ ଘର ଉପରେ ଓ ଆଇନ୍ଜୀବୀ ସୁଧା ଭରଦ୍ୱାଜଙ୍କ ଫରିଦାବାଦ ଘର ଉପରେ ତଥା ଗୌତମ ନଭଲକ୍ଷଙ୍କ ଦିଲ୍ଲୀ ଘର ଉପରେ ଚଢ଼ାଉ କରାଯାଇ ସେମାନଙ୍କୁ ଗିରଫ୍ କରାଯାଇଛି ଜାନୁଆରୀ ପହିଲା ତାରିଖ ଦିନ ପୁଣେ ନିକଟସ୍ଥ ଭିମାକୋରେଗାଁ ବାତିଆଣ ସଂଘର୍ଷ ଘଟିବାର ଦିନକ ପୂର୍ବରୁ ସାଧାରଣ ସଭାସମିତି ଆୟୋଜନ କରାଯାଇଥିବା ସମ୍ପୃକ୍ତି ଅଭିଯୋଗରେ ଏମାନଙ୍କୁ ଗିରଫ୍ କରାଯାଇଛି ଭିମାକୋରେଗାଁ ହିଂସାକାଣ୍ଡ ବେଳେ ବହୁ ସଂଖ୍ୟକ ଗୋଷ୍ଠୀ ଘରଦ୍ୱାର ଓ ଗାଡ଼ିଗୁଡ଼ିରେ ନିଆଁଲଗାଇ ପୋଡ଼ି ଦେଇଥିଲେ ଏବଂ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା କେଉଁଭଳି ପରିସ୍ଥିତିରେ ସେତେବେଳେ ଏଇସବୁ ଘଟଣା ଘଟିଥିଲା ସେ ବିଷୟରେ ପୁଣେ ପୁଲିସ୍ ତଦନ୍ତ କରୁଛି ଇସି ମଧ୍ୟପ୍ରଦେଶ ମଧ୍ୟପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ଅବାଧ ଓ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ନିର୍ବାଚନ କମିଶନ୍ ଆଜି ମଧ୍ୟ କଥାବାର୍ତ୍ତା ଜାରି ରଖିବେ ନିରାପତ୍ତା ବିଭାଗ ଓ ନିର୍ବାଚନ ପରିଚାଳନା ସଂକ୍ରାନ୍ତ ବରିଷ୍ଣ ଅଧିକାରୀମାନଙ୍କ ସହ ଆଜି କଥାବାର୍ତ୍ତା କାରି ରହିବ ମୁଖ୍ୟ ନିର୍ବାଚନ କମିଶନର୍ ଓପି ରାଓ୍ୱତ୍ ନିର୍ବାଚନ କମିଶନର୍ ସୁନୀଲ ଅରୋଡା ଅଶୋକ ଲୱାସା ଏବଂ ଅନ୍ୟ ବରିଷ୍ଣ ଅଧିକାରୀମାନଙ୍କ ସହ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କର ବୈଠକ ଗତକାଲି ଭୋପାଳରେ ଅନୁଷ୍ଠିତ ହୋଇଥିଲା

କଥାବାର୍ତ୍ତା ବେଳେ ରାଜନୈତିକ ଦଳଗୁଡ଼ିକ ସେମାନଙ୍କର ମତାମତ ଓ ଅଭିଯୋଗଗୁଡ଼ିକ ଦାଖଲ କରିଚ୍ଛନ୍ତି

ଜଷ୍ଟିସ୍ ମଦନ ବି ଲୋକୁରଙ୍କ ଖଶ୍ତପୀଠ କହିଛନ୍ତି ତାଜମହଲ୍ର ସୁରକ୍ଷା କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କୁ ଏହାର ବୃହତ୍ତର ଦିଗକୁ ଦୃଷ୍ଟି ଦେବାକୁ ପଡ଼ିବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ ତାଜମହଲର ଐତିହ୍ୟ ଯୋଜନା ପ୍ରସ୍ତୁତ କରିବା ପ୍ରକ୍ରିୟା ଜାରି ରଖିଛି ବୋଲି କେନ୍ଦ୍ର ସରକାର ଖଣ୍ଡପୀଠଙ୍କୁ ଜଣାଇଛନ୍ତି

ଗହମ ଚାଉଳ ଓ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ବୃଦ୍ଧି ଯୋଗୁଁ ଏହା ସମ୍ଭବ ବୋଲି କୁହାଯାଇଛି

ଏହି କାର୍ଯ୍ୟକ୍ରମକୁ ଶକ୍ତି ଦକ୍ଷତା ସେବା ଲିମିଟେଡ୍ କମ୍ପାନୀ ଦ୍ୱାରା କାର୍ଯ୍ୟକାରୀ କରାଯିବ ଏବଂ ଆବାସିକ ତଥା ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକରେ ଶକ୍ତି ସଞ୍ଚୟ ପଦକ୍ଷେପ ଗ୍ରହଣ କରାଯାଇ ଇଇଏସ୍ଏଲ୍ ର ଅନୁଷ୍ଠାନଗତ ଦକ୍ଷତା ବୃଦ୍ଧି ସାଙ୍ଗକୁ ବ୍ୟବସାୟିକ ଅର୍ଥ ସହାୟତା ଉପଲବ୍ଧତାକୁ ବୃଦ୍ଧି କରାଯିବ ଭାରତ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରଶାଳୟ ଯୁଗ୍ମ ସଚିବ ସମିର କୁମାର ଖାରେ ଏବଂ ବିଶ୍ୱବ୍ୟାଙ୍କ ପକ୍ଷରୁ ଭାରତ ପାଇଁ ଅସ୍ଥାୟୀ କଣ୍ଟ୍ରି ନିର୍ଦ୍ଦେଶକ ହିସାମ ଅବଡୋଙ୍କ ମଧ୍ୟରେ ଗତକାଲି ନ୍ତ୍ରଆଦିଲ୍ଲୀରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମହିଳା ସମାଜର ଦୂର୍ବଳ ଶ୍ରେଣୀ ଅନୁସ୍କଚିତ ଜାତି ଓ ଜନକାତି ଦିବ୍ୟାଙ୍ଗ ଓ ଅନ୍ୟ ଉପଯୁକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ଅନୁରୋଧ କରାଯାଇଛି

ବିଶିଷ୍ଟ ବ୍ୟକ୍ତିମାନଙ୍କ ସଂକ୍ରାନ୍ତରେ ନାଗରିକମାନେ ଓ୍ନେବ୍ସାଇଟ୍ରେ ଉପଲବ୍ଧ ସ୍ପତନ୍ତ୍ର ଢାଞ୍ଚାରେ ଆତୃ ମନୋନୟନ ସମେତ ନିଜ ନିଜର ସୁପାରିଶ ମଧ୍ୟ ଦାଖଲ କରିପାରିବେ ଗଗନଯାନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଦେଶର ପ୍ରଥମ ସାଧାରଣ ନାଗରିକଙ୍କୁ ମହାକାଶକୁ ପଠାଇବା ପାଇଁ ଇସ୍ରୋ ସମସ୍ତ ପ୍ରସ୍ତୁତି ଚଳାଇଛି ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଭାରତର ସର୍ବପ୍ରଥମ ମାନବ ମହାକାଶଯାନ କାର୍ଯ୍ୟକ୍ରମ ଗଗନଯାନ ବିଷୟରେ ପ୍ରଧାନମନ୍ତୀ ସ୍ୱାଧୀନତା ଦିବସ ଭାଷଣରେ ଘୋଷଣା କରିଥିଲେ

ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଇସ୍ରୋ ଅଧ୍ୟକ୍ଷ କେ ଶିବନ୍ କହିଛନ୍ତି ଗଗନଯାନଦ୍ୱାରା ଦେଶର ବିଜ୍ଞାନ ଓ ବୈଷୟିକ ଜ୍ଞାନ ଦକ୍ଷତା ବୃଦ୍ଧି ପାଇବ

ରାଜ୍ୟରେ ବନ୍ୟା ଯୋଗୁଁ ଏଭଳି ନିଷ୍ପଭି ନିଆଯାଇଥିବା ସିବିଡିଟି ପକ୍ଷରୁ କୁହାଯାଇଛି ଓଡ଼ିଶା ଗତକାଲି ଛତିଶଗଡ଼ ବିଦ୍ୟାସାଗର ନଦୀବନ୍ଧର୍ ପାଣି ଛଡ଼ାଯିବା ଦ୍ୱାରା ମହାନଦୀ ଓ ତାହାର ଶାଖାନଦୀଗୁଡ଼ିକରେ ବନ୍ୟା ଆସିବାର ଆଶା କରାଯାଉଛି

ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର କେତେକ ଅଞ୍ଚଳ ଦେଶର ଅନ୍ୟ ଭାଗଠାରୁ ବିଚ୍ଛିନ୍ନ ହୋଇଥିବାର ଖବର ମିଳିଛି ଏସୀଆନ୍ ଗେମ୍ସ ଇଣ୍ଡୋନେସିଆରେ ଚାଳିଥିବା ଅଷ୍ଟାଦଶ ଏସୀୟ କ୍ୱୀଡ଼ାରେ ଭାରତର ପଦକ ଆଶା ଆଜି ଆଥ୍ଲେଟିକ୍ନ ଉପରେ ନିର୍ଭର କରୁଛି

ଗତକାଲି ସେମିଫାଇନାଲ୍ରେ ପ୍ରଥମ ସ୍ଥାନ ଅଧିକାର କରି ଦୁତି ଫାଇନାଲ୍କୁ ଉଠିଥିବା ବେଳେ ହିମା ଦାଶ ହତାଶ ହୋଇଛନ୍ତି

ଭାରତୀୟ ପୁରୁଷ ଶହେ ମିଟର ରିଲେ ଟିମ୍ ମଧ୍ୟ ଆଜି ଫାଇନାଲ୍ରେ ପ୍ରତିଯୋଗିତା କରିବେ ମହିଳା ହକିରେ ଭାରତ ଆଜି ସେମିଫାଇନାଲ୍ରେ ଚୀନ୍କୁ ଭେଟିବ

ଭାରତୀୟ ମହିଳା ଭଲିବଲ ଟିମ୍ ଆଜି ସେମିଫାଇନାଲ୍ରେ ହଙ୍କଙ୍ଗକୁ ଭେଟିବ ମୁଷ୍ଟି ଯୁଦ୍ଧରେ ବିକାଶ କ୍ରିଷ୍ଣନ୍ ଅମିତ ଫଙ୍ଗଲ ଧିରଜ ରାଙ୍ଗି ଓ ସର୍ଚ୍ଚୁବାଳା ଦେବୀ ଆଜି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଅବତିର୍ଣ୍ଣ ହେବେ

ଭାରତୀୟ କ୍ରୀଡ଼ାବିତ୍ମାନେ ସ୍କାସ୍ ସାଇକେଲ୍ ଚାଳନା ନୌଚାଳନା ବ୍ରିକ୍ ଓ ହ୍ୟାଣ୍ଡବଲ୍ ଆଦି ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିବେ